ଏଭଳି ପ୍ରଦୃଷଣକୁ ନେଇ ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଏନ୍ଜିଟି ଉଦ୍ବେଗ ପ୍ରକାଶ କରିଛନ୍ତି

ଦୋକାନ ଘର ଛାତ ସେମାନଙ୍କ ଉପରେ ପଡ଼ିଯିବାରୁ ଗୁରୁତର ଅବସ୍ଚାରେ ସେମାନଙ୍କୁ ଅନୁଗୁଳ କିଲ୍ଲା ମୁଖ୍ୟ ଚିକିହାଳୟରେ ଭର୍ତି କରାଯାଇଛି

ଏହାକୁ ନେଇ ସ୍ତାନୟୀ ଅଞ୍ଞଳରେ ଅସନ୍ତୋଷ ଦେଖାଦେବାରୁ କିଛି ସମୟ ପାଇଁ ବନ୍ଦ ରହିଥିବା ଜଣାଯାଇଛି

ପ୍ରଶାସନ ଏହି ଦିଗରେ ଦୃଷ୍ଟି ଦେବାକୁ ସାମାଜିକ କର୍ମୀ ଦାବି ଜଶାଇଛନ୍ତି

ଓଡ଼ିଆ କରାଟେକାମାନେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛନ୍ତି କୋଚ୍ ଭାଲିନା ଭାଲେଷ୍ଟିନା

ତେବେ ଆସନ୍ତାକାଲିଠାରୁ ତାପମାତ୍ରାରେ ହ୍ରାସ ଘଟିବ